ଏହି ଟିମ୍ କଟକ ଭୁବନେଶ୍ୱରର ବିଭିନ୍ନ ହସ୍ୱିଟାଲ୍ର ଆଇସିୟୁ ଯାଞ୍ କରିବ

ତଦନୁସାରେ ପଦକ୍ଷେପ ଗ୍ରହଶ କରାଯିବ ବୋଲି ସରକାର କହିଛନ୍ତି

କେଉଁ ସଂସ୍ତା ନିର୍ଦ୍ଦିଷ୍ କେତେ କର୍ମଚାରୀ କାର୍ଯ୍ୟ ପାଇଁ ଅନ୍ମତି ଦେଇଛନ୍ତି ସେ ତଥ୍ୟ ଏହି ଇ ପର୍ମିଶନ୍ରେ ରହିବ

ରାଜ୍ୟ ସରକାରଙ୍କ ଆମ୍ ସମର୍ପଣ ଓ ଥଇଥାନ ନିତିର ସୁଯୋଗ ନେଇ ଆମ୍ ସମର୍ପଣ କରିବାକୁ ସେ ମାଓବାଦୀମାନଙ୍କୁ ଆହ୍ୱାନ ଦେଇଛନ୍ତି